ତାମିଲ୍ନାଡୁର ସମସ୍ତ ଆସନକୁ ବ୍ୟୟବହୁଳ ସମ୍ଭେଦନଶୀଳ କ୍ଷେତ୍ର ଭାବେ ଚିହ୍ନଟ କରାଯାଇଛି ତେଣୁ ଅର୍ଥ କାରବାରକୁ ରୋକିବାପାଇଁ ନିର୍ବାଚନ କମିଶନ୍ଙ୍କ ତରଫରୁ ସ୍ୱତନ୍ତ ପ୍ରୟାସ କରାଯାଇଛି ଇତିମଧ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସରଗରମ ହେବାରେ ଲାଗିଛି

ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ନକ୍କଲ୍ ଏବଂ ଯେଉଁମାନେ ଦେଶକୁ ଭାଗ ଭାଗ କରିବାକୁ ଚାହୁଁଛନ୍ତି କଂଗ୍ରେସ ସେମାନଙ୍କ ସହିତ ରହିଛି ଆଜି ଛତିଶଗଡ଼ର କୋର୍ବାଠାରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ପୂର୍ବରୁ ଆକି ଓଡ଼ିଶାର ସମ୍ଭଲପ୍ରରଠାରେ ଏକ ସାଧାରଣ ସଭାରେରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱାଧୀନତାର ଦୀର୍ଘଦିନ ପରେ ମଧ୍ୟ ଓଡ଼ିଶାର ଲୋକେ ଦାରିଦ୍ର୍ୟ ମଧ୍ୟରେ କାଳାତିପାତ କରୁଛନ୍ତି କାରଣ ଏଠାରେ ଦୀର୍ଘଦିନ ଧରି କଂଗ୍ରେସ ଓ ବିକେଡି କ୍ଷମତାରେ ଅଛନ୍ତି

ସେ କହିଛନ୍ତି ଯଦି ତାଙ୍କ ଦଳ କ୍ଷମତାକୁ ଆସେ ତେବେ ମହ୍ୟଜୀବୀଙ୍କ କଲ୍ୟାଣ ପାଇଁ ସ୍ୱତନ୍ତ୍ର ମହ୍ୟ ମନ୍ତ୍ରଣାଳୟ ପ୍ରତିଷ୍ଠା କରାଯିବ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆଜି କେରଳରେ ତାଙ୍କର ଦୁଇଦିନିଆ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ସେ ପ୍ରତିଦ୍ୱନ୍ଦିତା କରୁଥିବା ୱାୟାନାଡ ସମେତ ଅନେକ ଜିଲ୍ଲାରେ ପ୍ରଚାର କରିବେ ପଥନାପୁରମ୍ଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ଶ୍ରୀ ଗାନ୍ଧି କହିଛନ୍ତି ନ୍ୟାୟ ଯୋଜନା ପାଇଁ ଅର୍ଥ ଦୁର୍ନୀତିଗ୍ରସ୍ତ ବ୍ୟବସାୟୀମାନଙ୍କଠାରୁ ଆସିବ ସେ କହିଛନ୍ତି ଯେଉଁମାନେ ଲୋକମାନଙ୍କର ଅର୍ଥ ଆତ୍କସାତ କରିଛନ୍ତି କଂଗ୍ରେସ ସେମାନଙ୍କଠାରୁ ଏହା ଆଦାୟ କରିବ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଆଜି ଉତ୍ତର ପ୍ରଦେଶର ଲକ୍ଷ୍ରୌ ଆସନରୁ ନିଜର ମନୋନୟନ ପତ୍ର ଦାଖଲ କରିଛନ୍ତି ସେଠାରେ ପଞ୍ଚମ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ

ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋଡ୍ କୟପୁର ଗ୍ରାମୀଣ ସଂଦୀୟ ଆସନରୁ ଆଜି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି

ଆମ ସମ୍ଭାଦଦାତା ଜଣାଇଛନ୍ତି ସେଠାରେ ବିକେପି ଓ କଂଗ୍ରେସ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦିତା ହେବ

ଆପଭିଜନକ ମନ୍ତବ୍ୟ ପ୍ରଦାନ ନେଇ ନିର୍ବାଚନ ଆୟୋଗ ଲାଗୁ କରିଥିବା ନିଷେଧାଜ୍ଞାକୁ ଯଥାର୍ଥ ବୋଲି ସୁପ୍ରିମ୍କୋର୍ଟ ଦର୍ଶାଇଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାୟାବତୀଙ୍କ ଓକିଲଙ୍କ ନିର୍ବାଚନ କମିଶନ୍ ଦେଇଥିବା ଆଦେଶର ଏକ ସ୍ୱତନ୍ତ୍ର ଆବେଦନ ଦାଖଲ କରିବାକୁ କହିଛନ୍ତି ତେବେ ଏନେଇ ଆଉ କୌଣସି ଆଦେଶ ଦେବାର ଆବଶ୍ୟକ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି

ନୃଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସ୍ବଚନା ଦେଇ ଦଳର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତୀ ରବିଶଙ୍କର ପ୍ରସାଦ କହିଛନ୍ତି ବିହାରରେ ପଞ୍ଜାବର ମନ୍ତ୍ରୀ ନବଜୋତ୍ ସିଂ ସିଧୁ ଦେଇଥିବା ମନ୍ତବ୍ୟ ଆଧାରରେ ଶ୍ରୀ ପ୍ରସାଦ ଏହା କହିଛନ୍ତି ସେଠାରେ ଏକ ନିର୍ଦ୍ଦିଷ୍ଟ ଧାର୍ମିକ ଗୋଷୀକୁ ଭୋଟ୍ ଦେବାପାଇଁ ସିଧୁ ନିବେଦନ କରିଥିଲେ ତେବେ ବିକେପି କଂଗ୍ରେସଠାରୁ କାତୀୟତାବାଦ ବିଷୟରେ ଶିକ୍ଷା ନେବାକୃ ଚାହ୍ର ନାହିଁ ବୋଲି ଶ୍ରୀ ପ୍ରସାଦ କହିଛନ୍ତି

ନ୍ତଆଦିଲ୍ଲୀରେ ଦଳର ମୁଖପାତ୍ର ପଓ୍ୱନ୍ ଖେରା ଗଣମାଧ୍ୟମକୁ କହିଛନ୍ତି ଶ୍ରୀ ମୋଦିଙ୍କ ମାଲିକାନାରେ ଗାନ୍ଧିନଗରରେ ଏକ ବେଆଇନ ଜମି ରହିଛି ଯାହାକୁ ନେଇ ସ୍ୱପ୍ରିମ୍କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର୍ ହୋଇଛି ତେଣୁ ଲୋକ ପ୍ରତିନିଧି ଆଇନ ଅନୁସାରେ ନିର୍ବାଚନ କମିଶନ ଶ୍ରୀ ମୋଦିଙ୍କ ସତ୍ୟପାଠକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ଏସ୍ସି ମସ୍କ୍ୟ ମୁସଲମାନ ମହିଳାମାନେ ମସ୍ଜିଦ୍ରେ ପ୍ରବେଶ କରି ପ୍ରାର୍ଥନା କରିବାକୁ ଅନ୍ତମତି ଦେବା ନେଇ ଦାୟର ଏକ ପିଟିସନର ଶ୍ରେଣାଣି କରି ସ୍ୱପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ବିଚାରପତି ଏସ୍ଏ ବୋବ୍ଡେଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରି ପୁଣେର ଏକ ଦମ୍ପତି କରିଥିବା ଏକ ଆବେଦନର ଜବାବ ଦେବାକୁ କହିଛନ୍ତି କେରଳର ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ ସୁପ୍ରିମ୍କୋର୍ଟ ଦେଇଥିବା ରାୟ ଦୂଷ୍ଟିରୁ ମସ୍ଜିଦ୍ରେ ମହିଳାଙ୍କ ପ୍ରବେଶ ଏବଂ ପ୍ରାର୍ଥନା ନେଇ ପ୍ରତିବନ୍ଧକ ଲଗାଇବା ବେଆଇନ ଓ ଅଣସାୟିଧାନିକ ବୋଲି ଏହି ଦମ୍ପତି ଦର୍ଶାଇଛନ୍ତି ଶୁଣାଣି ସମୟରେ ଖଣ୍ଡପୀଠ ଜାଣିବାକୁ ଚାହିଁଛନ୍ତି ବିଦେଶରେ ମହିଳାମାନଙ୍କୁ ମସ୍ଜିଦ୍ରେ ପ୍ରବେଶ ପାଇଁ ଅନୁମତି ରହିଛି ନା ନାହିଁ ତାହା ସରକାର ଅଦାଲତକୁ ଅବଗତ କରାଇବେ ଆବେଦନକାରୀ ନିଜ ପିଟିସନ୍ରେ ଦର୍ଶାଇଛନ୍ତି ପବିତ୍ର ମକ୍କାରେ ଥିବା ମସ୍ଜିଦ୍ ଏବଂ କାନାଡ଼ାରେ ଏକ ମସ୍ଜିଦ୍ରେ ମୁସଲମାନ ମହିଳାମାନଙ୍କୁ ପ୍ରବେଶର ଅନ୍ତମତି ମିଳିଛି

ବିଚାରପତି ଏସ୍ଏ ବୋବ୍ଡେ ଏବଂ ଏସ୍ଏ ନଜିର୍ ଏ ସଂକ୍ରାନ୍ତରେ ଦାଖଲ ପିଟିସନ୍ର ଶୁଣାଣି କରି ଏହି ଘଟଣାର ତଦନ୍ତ କରୁଥିବା ସିବିଆଇକୁ ଏଫ୍ଆଇଆର୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବରିଷ୍ଣ ଆଇନଜୀବୀ ପିଏସ୍ ନରସିମ୍ହାଙ୍କୁ ଏହି ମାମଲାରେ ସହାୟତା କରିବାପାଇଁ ଅଦାଲତ କହିଛନ୍ତି ଏସ୍ସି ଚିଦାୟରମ୍ କଂଗ୍ରେସ ନେତା ପିଚିଦାୟରମ୍ ଏବଂ ତାଙ୍କ ପରିବାର ବିରୁଦ୍ଧରେ କଳାଧନ କାରବାର ଆଇନ ଅଧୀନରେ ଆୟକର ବିଭାଗ ପକ୍ଷର୍ ହୋଇଥିବା ଫୌଜଦାରୀ ମାମଲା ସମ୍ପର୍କରେ ଶୁଣାଣି କରିବାକୁ ସୁପ୍ରିମ୍କୋର୍ଟ ରାଜି ହୋଇଛନ୍ତି ତେବେ ହାଇକୋର୍ଟ ଆଦେଶ ଉପରେ ଉପରେ ସ୍ଥଗିତାଦେଶ ଲାଗୁ କରିବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏବଂ ବିଚାରପତି ସଞ୍ଜିବ୍ ଖାନ୍ନା ଚିଦାୟରଙ୍କ ପତ୍ନୀ ନଳିନୀ ଏବଂ ପୁଅ କାର୍ଭି ଚିଦାୟରମ୍ଙ୍କୁ ନୋଟିସ୍ ଜାରି କରିଛନ୍ତି ସ୍ୱଚନାଯୋଗ୍ୟ କାର୍ତ୍ତି ଚିଦାୟରମ୍ ତାମିଲ୍ନାଡ଼ୁର ଶିବଗଙ୍ଗା ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଅନ୍ୟ ଏକ ମାମଲାରେ ଖଣ୍ଡପୀଠ କାର୍ତ୍ତିଙ୍କ ପତ୍ନୀ ଶ୍ରୀନିଧିଙ୍କଠାରୁ ମଧ୍ୟ ଜବାବ ଲୋଡ଼ିଛନ୍ତି

ଏହି ଗସ୍ତକାଳରେ ଭାରତ ଓ ଥାଇଲ୍ୟାଣ୍ଡ ମଧ୍ୟରେ ସାମ୍ବଦ୍ରିକ ସମ୍ପର୍କରେ ଦ୍ୱିପକ୍ଷୀୟ ସହଯୋଗ ବୃଦ୍ଧି ଏବଂ ପ୍ରତିରକ୍ଷା ସହଯୋଗର ନୃତନ ଦିଗ ଅଧିକ ସୁଦୃଢ଼ ହେବ ଆମ ସମ୍ଭାଦଦାତା କଣାଇଛନ୍ତି ଆଡ୍ମିରାଲ୍ ସୁନିଲ୍ ଲାନ୍ବା ଥାଇଲ୍ୟାଣ୍ଡ୍ ସଶସ୍ତ ବାହିନୀ ଓ ମୁଖ୍ୟ ପ୍ରତିରକ୍ଷା ବାହିନୀର କେନେରାଲ୍ ପୋନ୍ପିପାଟ୍ ବେନ୍ୟାଶ୍ରୀ ଏବଂ ରୟାଲ୍ ଥାଇ ନୌସେନାର ମୁଖ୍ୟ କମାଣ୍ଡର୍ ଆଡ୍ମିରାଲ୍ ଲ୍ୟୁଚାଇ ରୁଡିଟ୍ ଏବଂ ବରିଷ ଆଧିକାରୀମାନଙ୍କ ସହ ଆଲୋଚନା କରିବେ ସେ ମଧ୍ୟ ବ୍ୟାଙ୍ଗ୍କକ୍ଠାରେ ଥିବା ରୟାଲ୍ ଥାଇ ନୌସେନା ଏବଂ ସେନାବାହିନୀର ମ୍ରଖ୍ୟ କାର୍ଯ୍ୟାଳୟ ଏବଂ ଫୁକେଟ୍ଠାରେ ଥିବା ତୃତୀୟ ନାଭାଲ୍ ଏରିଆ କମାଣ୍ଡ୍ ପରିଦର୍ଶନ କରିବେ

ଭଗବାନ୍ ମହାବୀରଙ୍କ ବାଣୀ ଶାନ୍ତି ଅହିଂସା ଏବଂ ଆମ ସାଂସ୍କୃତିକ ଐତିହ୍ୟକ୍ ସମୃଦ୍ଧ କରିଛି ବୋଲି ରାଷ୍ଟ୍ରପତି ତାଙ୍କ ବାର୍ଭାରେ କହିଛନ୍ତି